ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁକୁରାଟ୍ର କେଭାଡିୟାଠାରେ ସର୍ଦ୍ଦାର ପଟେଲ୍ଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ରେ ପୁଷ୍ପମାଲ୍ୟ ଅର୍ପଣ କରିବେ ତା'ପରେ ଗୁଜୁରାଟ୍ ପୁଲିସ୍ ଓ କେନ୍ଦ୍ରୀୟ ସଶସ୍ତ ବାହିନୀର ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ୍ରେ ସେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୂଭିରେ କୁହାଯାଇଛି ଶ୍ରୀ ମୋଦି କାରିଗରି ବିଦ୍ୟା ପ୍ରଦର୍ଶନୀସ୍ଥଳୀ ଏବଂ କେଭାଡିୟାଠାରେ ପ୍ରଶିକ୍ଷଣ ନେଉଥିବା ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହ ଆଲୋଚନା କରିବେ ଏକତା ପାଇଁ ଦୌଡ଼ରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ଆକାଶବାଣୀରେ ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଏହା ହେଉଛି ଏକତାର ପ୍ରତୀକ ଏବଂ ଦେଶ ଏକ୍ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ହାସଲ ପାଇଁ ମିଳିମିଶି ଗୋଟିଏ ଦିଗରେ ଆଗେଇ ଚାଲିଛି ବୋଲି ପ୍ରମାଣ କରୁଛି

ଅଧିକ ଆପୋଷ ବୃଝାମଣା ଲକ୍ଷ୍ୟ ହାସଲ ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ବିବିଧତାରେ ଭରା ସାଂସ୍କୃତିକ ପରମ୍ପରା ଓ ଲୋକମାନଙ୍କ ମଧ୍ୟରେ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ପାଇଁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ୍ କରି କାତୀୟ ସଂହତି ଭାବ ଉଦ୍ରେକ କରିବା ଲକ୍ଷ୍ୟରେ ଏହିସବୁ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଛି

ରାଧାକୃଷ୍ଣ ମାଥୁର୍ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ୍ର ଉପରାଜ୍ୟପାଳ ଭାବେ ଲେହ ସ୍ଥିତ ସିନ୍ଧୁ ସଂସ୍କୃତି କେନ୍ଦ୍ରଠାରେ ଶପଥ ନେବେ ଜନ୍ମୁ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ତା'ପରେ ଜଷ୍ଟିସ୍ ମିତଲ୍ ଶ୍ରୀନଗର ଆସିବେ ଏବଂ ଜନ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶପଥ ପାଠ କରାଇବେ ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ରାଧାକୃଷ୍ଣ ମାଥୁର୍ ଓ ଗିରୀଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ ଭାବେ ଶପଥ ନେଉଛନ୍ତି

ଇତିମଧ୍ୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭ୍ଡେକର ଲଦାଖ୍ଠାରେ ଜିବି ପନ୍ଥ ହିମାଳୟ ପରିବେଶ ଓ ଉନ୍ନୟନ ଆଞ୍ଚଳିକ ପ୍ରତିଷ୍ଠାନ ଖୋଲିବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ହିମାଳୟ ପରିବେଶ ସଂକ୍ରାନ୍ତରେ ଅଧ୍ୟୟନ ପାଇଁ ଏହି କେନ୍ଦ୍ର ଖୋଲାଯାଉଛି ମହା ପଲିଟିକୁ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନବୀଶ ସର୍ବସମ୍ମତିକ୍ରମେ ବିକ୍ଷେପିର ନ୍ତଆ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି

ଏହି ବୈଠକ ପରେ ଶ୍ରୀ ଫଡ଼୍ନବୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟି ସଭାପତି ଅମିତ୍ ଶାହା ଓ ବରିଷ୍ଣ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟପାଇଁ ପ୍ରଶି ଥରେ କାମ କରିବା ସକାଶେ ସ୍ୱଯୋଗ ଦେଇଥିବାର୍ ସେ କୃତଜ୍ଞତା ପ୍ରକାଶ କରିଛନ୍ତି ଆମର ମ୍ରମ୍ୟାଇ ସମ୍ବାଦଦାତା ଜଣାଇଛନ୍ତି ଶିବସେନା ଆଜି ତା'ର ଆଭିମ୍ରଖ୍ୟ ବିଷୟ ସ୍ଥିର କରିବ

ଶ୍ରୀ ଚିଦାୟରମ୍ଙ୍କୁ ଜେରା ପାଇଁ ଦିନକ ସକାଶେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହାଜତରେ ରଖିବାପାଇଁ କୋର୍ଟ ମନା କରିଦେଇଥିଲେ ଶ୍ରୀ ଚିଦାୟରମ୍ଙ୍କୁ ଔଷଧପତ୍ର ପାଣ୍ଟାତ୍ୟ ପାଇଖାନା ନିରାପତ୍ତା ଓ ସ୍ୱତନ୍ତ୍ର ସେଲ୍ ଯୋଗାଇ ଦେବାକୁ କୋର୍ଟ ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଡକ୍ଟର ବର୍ଦ୍ଧନ କହିଛନ୍ତି ଜନସାଧାରଣଙ୍କ ସମସ୍ୟା ଓ ଆବଶ୍ୟକତା ପାଇଁ ତଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ କହିଛନ୍ତି ଏହି ସୂଚନାପତ୍ରର ଇ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଏହି ସ୍ଟଚନା ପତ୍ରରେ ଦେଶର ସାମାଜିକ ଅର୍ଥନୈତିକ ସ୍ୱାସ୍ଥ୍ୟ ସୂଚନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ସ୍ବଚନା ରହିଛି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏହି ମିଳନ ଉହବରେ ଯୋଗ ଦେଇଥିଲେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କଦ୍ୱାରା ଉତ୍ତମ କାର୍ଯ୍ୟ ସମ୍ପାଦନକୁ ପ୍ରଶଂସା କରି କହିଛନ୍ତି ସରକାରଙ୍କଦ୍ୱାରା ନିଆଯାଉଥିବା ସଂସ୍କାରମଳକ କାର୍ଯ୍ୟଗୁଡ଼ିକ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କଦ୍ୱାରା ନିରନ୍ତର ଓ କଠିନ ଉଦ୍ୟମ ଦ୍ୱାରା ସମ୍ଭବ ହୋଇପାରିଛି ଗତବର୍ଷ କ'ଣସବ୍ର କରାଯାଇଛି ତାକ୍ ଧ୍ୟାନରେ ରଖି ଆଗାମୀ ବର୍ଷପାଇଁ କିଭଳି ଅଧିକ ଲକ୍ଷ୍ୟ ହାସଲ କରାଯାଇପାରିବ ସେ ଦିଗରେ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ସାରା ସରକାରଙ୍କପାଇଁ ଆଦର୍ଶ ଏଣୁ ନିଜର କାମ ଓ ନିଷ୍ଠା ବଳରେ ଅନ୍ୟ ସରକାରମାନଙ୍କୁ ଅନୁପ୍ରାଣିତ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି

ଦେଶର କୋଟି କୋଟି ନାଗରିକମାନଙ୍କର ଆଶା ଆକାଂକ୍ଷା ଓ ସ୍ୱପ୍ନ ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିରନ୍ତର କାମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ନୀତିଶ ଜେଡିୟୁ ଦିଲ୍ଲୀ ଓ ଝାଡ଼ଖଣ୍ଡରେ ଆଗକୁ ହେବାକୁ ଥିବା ବିଧନାସଭା ନିର୍ବାଚନରେ ଜନତା ଦଳ ୟୁନାଇଟେଡ୍ ଏକାକୀ ଲଢ଼ିବ ଗତକାଲି ନୂଆଦିଲ୍ଲୀରେ ଦଳର ଜାତୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଦଳର ନବଗଠିତ ପରିଷଦ ବୈଠକରେ ଏହି ନିଷ୍କଭି ନିଆଯାଇଛି ଦଳର ସାଧାରଣ ସମ୍ପାଦକ କେସି ତ୍ୟାଗି ଏହି ନିଷ୍କର୍ତି ସମ୍ପର୍କରେ ଜଣାଇଛନ୍ତି ଲଗାତାର ଦ୍ୱିତୀୟ ଥର ପାଇଁ ଦଳର ନେତୃତ୍ୱ ନେବା ପରେ ଶ୍ରୀ କୁମାର କହିଛନ୍ତି ବିହାର ଓ ଅରୁଣାଚଳ ପ୍ରଦେଶରେ ଦଳ ମଜବୁତ୍ ସ୍ଥିତିରେ ରହିଛି ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରି ଦଳ ଜାତୀୟ ମାନ୍ୟତା ପାଇଁ ପ୍ରୟାସ କରିବ

ନିକଟରେ ସେ ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ

ଶ୍ରୀ କାଗୁରୀ ତାଙ୍କ କବିତା ସଂକଳନ ଜିତ୍ନେ ଲୋଗ୍ ଉତ୍ନେ ପ୍ରେମ୍ ପାଇଁ ଏହି ସମ୍ମାନ ପାଇଛନ୍ତି

ଟ୍ୱିଟର୍ର ପ୍ରତିଯୋଗୀ ଫେସ୍ବୁକ୍ ନିକଟରେ ରାଜନୈତିକ ବିଜ୍ଞାପନଗୁଡ଼ିକ ପ୍ରସାରଣ ବନ୍ଦ୍ କରିବାକୁ ମନା କରିଦେଇଛି ଏ ସମ୍ପର୍କରେ ସ୍ବଚନା ଦେଇ ଟ୍ୱିଟ୍ର ସିଇଓ ଜ୍ୟାକ୍ ଡୋର୍ସି କହିଛନ୍ତି ଇଣ୍ଟର୍ନେଟ୍ ମାଧ୍ୟମରେ ବିଜ୍ଞାପନର ଅଧିକ ଗୁରୁତ୍ୱ ରହିଛି ଯାହାକି ରାଜନୈତିକ ବିଜ୍ଞାପନକୁ ମଧ୍ୟ ଫାଇଦା ପହଞ୍ଚାଇପାରେ